ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତୀ ଓ ତାଙ୍କ ମନ୍ତୀ ପରିଷଦର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ

କାମଚଳା ବାଚସ୍ବତି ଅମର ଶତପଥୀ ବିଧାୟକମାନଙ୍ଙ୍ ପଦ ଓ ଗୋପନୀୟତାର ଶପଥପାଠ କରାଉଛନ୍ତି ଆକି ମୁଖ୍ୟମନ୍ତୀଙ୍କ ସମେତ ଅନ୍ୟ ବିଧାୟକମାନେ ଶପଥ ଗ୍ରହଶ କରିଛନ୍ତି ଆକି ଓ ଆସନ୍ତାକାଲି ଏହି ଶପଥଗ୍ରହଶ କାର୍ଯ୍ୟକ୍ରମ ଚାଲିବ

ଏହାପରେ ମନ୍ତୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବଙ୍ଙା ଯାଇଛି

ମନ୍ତୀ ଏ ସବୁର ସମୀକ୍ଷା କରିଛନ୍ତି

ଏହାସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତୀ ଧନ୍ୟବାଦ ଜଶାଇଛନ୍ତି

ଏଥିପାଇଁ କଂଗ୍ରେସ ଭବନରେ ସମୀକ୍ଷା ବୈଠକ ବସିଛି

ରାକ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଅଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ତିତ ଦ୍ୱିତୀୟ ସମନ୍ୱୟ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ଏହା ହେଉଛି ଦେଶର ସର୍ବଶ୍ରେଷ୍ଟ ବେସାମରିକ ପୁରସ୍କାର

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍କ ପ୍ରବାହ କାରି ରହିଛି

ଉପକୁଳରୁ ପଣ୍ିମ ଉଉରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି ଅନୁଭୂତି ହେଉଛି

ସେହିପରି ତରବୋଡ଼ ଗାଁର ଅନେକ ଘରର ଛାତ ଉଡ଼ିଯାଇଛି